ଏଯାବତ୍ ଆମେରିକାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଭାରତରେ ସାମଗ୍ରୀକ ଭାବରେ କରୋନା ସଂକ୍ରମଣ ହାର ବିଶ୍ୱର ଅନ୍ୟ ଦେଶ ତ୍ରଳନାରେ କମ୍ ଥିଲେ ମଧ୍ୟ କେତେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି

ଓଡ଼ିଶାରେ ଗତ ଦୁଇ ଦିନ ମଧ୍ୟରେ କୌଣସି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାନ୍ତି

ପୂର୍ବରୁ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିଲା

ଆଇସିଏମ୍ଆର୍ ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ ଆସନ୍ତା ସପ୍ତାହ ସୁଦ୍ଧା କୋଭିଡ଼ ନାଇଷ୍ଟିନ୍କୁ ପ୍ରତିହତ କରିବାପାଇଁ ବିସିଜି ଟୀକା ପ୍ରଭାବକ୍ର ଚିହ୍ରଟ କରିବାପାଇଁ ଏକ ଅଧ୍ୟୟନ କରିବ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସ୍ଚନା ଅନୁଯାୟୀ ବାସିଲସ୍ କାଲମେଟର୍ ଗୁଏରିନ୍ ବା ବିସିଜି ଟୀକା ପୂର୍ବରୁ ଶିଶୁ ଜନ୍ମ ପରେ ଯକ୍ଷ୍ମା ନିୟନ୍ତ୍ରଣ ପାଇଁ ସଫଳ ପରୀକ୍ଷଣ ହୋଇଥିବାରୁ ଏଭଳି ଅଧ୍ୟୟନ ପାଇଁ ନିଷ୍ପଭି ନିଆଯାଇଛି ଦେଶରେ କୋଭିଡ୍ ନାଇଷ୍ଟିନ୍ ସଙ୍କଟ ବିଷୟରେ ମହାମାରୀ ତଥା ସଂକ୍ରାମକ ରୋଗ ମୁଖ୍ୟ ଡାକ୍ତର ଆର୍ ଗଙ୍ଗା ଖେଡ୍କର କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ଉପରେ ବିସିଜି ଟୀକାର ପ୍ରଭାବକୁ ନ ଜାଶିବା ଯାଏ ଏହାର ବ୍ୟବହାର ନେଇ ସ୍ୱାସ୍ଥ୍ୟ କର୍ମୀଙ୍କୁ ସୁପାରିସ କରାଯିବ ନାହିଁ ଆସନ୍ତା ସପ୍ତାହଠାରୁ ଆଇସିଏମ୍ଆର୍ ଏହା ଉପରେ ଏକ ଅଧ୍ୟୟନ କରିବାକୁ ଯାଉଛି

ତେଣୁ ବିସିଜିର ବାରମ୍ଭାର ଟୀକାକରଣ କାହାକୁ କରୋନାରୁ ରକ୍ଷା କରିବ ତାହାର ପର୍ଯ୍ୟାପ୍ତ ପ୍ରମାଣ ନାହିଁ କରୋନା ଇଣ୍ଡିଆ ବିଶ୍ୱରେ ଅନ୍ୟ ଦେଶ ତୁଳନାରେ ଭାରତର କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରୁ ଆରୋଗକ୍ ଲାଭ ଏବଂ ମୃତ୍ୟୁ ସଂଖ୍ୟା ଅନୁପାତ ସ୍ଥିତି ଭଲ ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି ଏହି ଆନୁପାତିକ ହାର ଆହୁରି ଉନ୍ନତ କରିବା ଲାଗି ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରଂହଣ କରାଯାଉଥିବା ସେ କହିଛନ୍ତି ସେ କହିଛନ୍ତି ସାତ ଦିନ ମଧ୍ୟରେ ଭାରତରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଦ୍ୱିଗୁଣିତ ହାର ହ୍ରାସ ପାଇଛି

ଭୂତାଣୁ ପରୀକ୍ଷଣ ନେଇ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନର ପଦକ୍ଷେପ ପ୍ରତିଷେଧକ ଔଷଧ ହସ୍କିଟାଲ୍ ଯନ୍ତାଂଶ ସ୍ୱାସ୍ଥ୍ୟକେନ୍ଦ୍ର ବ୍ୟବସ୍ଥା ସମ୍ପର୍କରେ ମନ୍ତିସ୍ତରୀୟ ବୈଠକରେ ଆଲୋଚନା ହୋଇଥିଲା

ଔଷଧ ରପ୍ତାନୀ ବିଦେଶରେ କରୋନା ସଂକ୍ରମଣ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ରୁଷ ଓ ଆଫଗାନିସ୍ତାନକ୍ ଭାରତର ଔଷଧ ଓ ମେଡିକାଲ୍ ଉପକରଣ ପଠାଇବା ନେଇ ଉଭୟ ଦେଶ ଖୁବ୍ ପ୍ରଶଂସା କରିଛନ୍ତି

ସେହିପରି କରୋନା ମହାମାରୀର ମୁକାବିଲା ପାଇଁ ଭାରତ ମସ୍କୋକୁ ଔଷଧ ପଠାଇଥିବାରୁ ରୁଷ୍ ଭାରତକୁ କୃତଜ୍ଞତା କଣାଇଛି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ମୁଖପାତ୍ର ଦିମିତ୍ରୀ ସେସ୍କୋଭ୍ କହିଛନ୍ତି କରୋନା ମୁକାବିଲାପାଇଁ ଭାରତୀୟ ନେତୃତ୍ୱର ଔଷଧ ପଠାଇବା ନିଷ୍ପଭି ଦୁଇ ଦେଶ ମଧ୍ୟରେ ସହଭାଗୀତାକୁ ଦୃଢ଼ କରିଛି

ତେବେ ପୂର୍ବ ଭଳି କ୍ରଟନୈତିକ ଭିସା ସରକାରୀ କାତିସଂଘ ଓ କେତେକ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ଭିସା କାର୍ଯ୍ୟ କରିବ

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନରେ ବ୍ୟବହୂତ ଯାନବାହନ ବିମାନ ଜାହାଜ ଟ୍ରେନ୍ ଉପରେ କୌଣସି ପ୍ରତିବନ୍ଧକ ଲାଗୁ ହେବ ନାହିଁ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କର୍ଥିବା ଜାହାଜର ଓ ଯାନର କର୍ମଚାରୀ ନାବିକ ଡ୍ରାଇଭର୍ ହେଲ୍ପର କ୍ଲିନରମାନଙ୍କ କୋଭିଡ଼୍ ନାଇଷ୍ଟିନ୍ ସଂକ୍ରମଣ ପାଇଁ ଡାକ୍ତରୀ ଯାଞ୍ଚ୍କୁ ବାଧ୍ୟତାମଳକ କରାଯାଇଛି

ଏହା ପୂର୍ବରୁ ସିବିଆଇସି ଜିଏସ୍ଟି ଟିକସଦାତାଙ୍କ ଇନ୍ପୁଟ୍ ଟ୍ୟାକ୍ କ୍ରେଡିଟ୍ ଫେରସ୍ଡ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ତ୍ରଟିପୂର୍ଣ୍ଣ ଦାବିଗୁଡ଼ିକ ପ୍ରକ୍ରିୟାକରଣ ନ କରିବାପାଇଁ ପଦକ୍ଷେପ ନେଇଛି

ଏଥିରେ ସ୍କ୍ରିନିଂ ଟେଷ୍ଟ ଏବଂ ଏକ ନିର୍ଣ୍ଣିତ ପରୀକ୍ଷା ମଧ୍ୟ ରହିଛି

ପିଏମ୍ କେୟାର୍ସ ପାଣ୍ଠି କ୍ୟାବିନେଟ୍ ସଚିବ ରାଜୀବ ଗୌବା ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗୀୟ ସଚିବମାନଙ୍କୁ ଚିଠି ଲେଖି ପିଏମ୍ କେୟାର୍ସ ପାଖିକୁ ସ୍ୱେଚ୍ଛାକୃତ ଦାନ କରିବାକୁ କର୍ମଚାରୀମାନଙ୍କୁ ତଥା ବିଭିନ୍ନ ମନ୍ତ୍ରଣାଳୟ ଅଧୀନରେ ଥିବା ସଂସ୍ଥାଗୁଡ଼ିକୁ ଅନୁରୋଧ କରିବାକୁ କହିଛନ୍ତି